ମନିଟାରୀ ପଲିସ୍ ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ଏହାର ମୁଦ୍ରାନୀତି ଘୋଷଣା କରିଛି

ରେପୋରେଟ୍ ରେ କୌଣସି ପରିବର୍ତ୍ତନ ନ କରିବାକୁ କମିଟିରେ ସର୍ବସମ୍ମତ ରାୟ ପ୍ରକାଶ ପାଇଥିଲା ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସାମ୍ଘାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କହିଛନ୍ତି ମୁଦ୍ରାସ୍କୀତି ହାର ଜୁଲାଇରୁ ସେପ୍ଟେମ୍ବର ମାସ ମଧ୍ୟରେ ଉଚ୍ଚରେ ରହିବ ବୋଲି ଅନୁମାନ କରାଯାଉଛି ଓ ଚଳିତ ଆର୍ଥିକବର୍ଷର ଦ୍ୱିତୀୟାର୍ଦ୍ଧରେ ଏଥିରେ ହ୍ରାସ ଘଟିବାର ସମ୍ଭାବନା ଅଛି

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର କହିଛନ୍ତି ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଓ କୋଭିଡ୍ ନାଇଷ୍ଟିନର ମୁକାବିଲା ପାଇଁ ରିଜର୍ଭ ବ୍ୟାଙ୍କ ଏହାର ମୁଦ୍ରାନୀତିରେ ବର୍ତ୍ତମାନ ପାଇଁ କୌଣସି କଠୋର ନୀତି ଗ୍ରହଣ କରିବ ନାହିଁ ଏଥିସହିତ ମୁଦ୍ରାସ୍କୀତି ଯେପରି ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ନ ହେବ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯିବ

ସେ କହିଛନ୍ତି ଆନ୍ତର୍ଜାତିକ ଅର୍ଥନୈତିକ କାର୍ଯ୍ୟକଳାପ ମନୁର ଥିବାର ମୁଦ୍ରାନୀତି କମିଟିର ସମୀକ୍ଷା ରିପୋର୍ଟରେ ଉଲ୍ଲେଖ କରାଯାଇଛି କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ଯୋଗୁଁ ବିଶ୍ୱର ବହୁ ବଡ଼ବଡ଼ ଅର୍ଥନୀତିର ଅଭିବୃଦ୍ଧି ହାର ହ୍ରାସ ପାଇଛି ଯେତେବେଳେ କି ମେ ଓ ଜୁନ୍ ମାସରେ ସେଗୁଡ଼ିକର ଅଭିବୃଦ୍ଧି ହାରରେ କିଛି ପରିମାଣରେ ଉନ୍ତି ପରିଲକ୍ଷିତ ହୋଇଥିଲା ତେବେ ମୁଦ୍ରାନୀତି କମିଟିର କହିବା ଅନୁସାରେ ଆନ୍ତର୍ଜାତିକ ବଜାରଗ୍ରଡ଼ିକରେ ପରିସ୍ଥିତି ସକାରାତୃକ ରହିଥିବାର ଜଣାପଡ଼ିଛି

ସେ କହିଛନ୍ତି ଦେଶର ଅର୍ଥନୈତିକ ଅବସ୍ଥାରେ ମନ୍ତରତା ଓ ମୁଦ୍ରାସ୍କୀତିକୁ ବିଚାରକୁ ନେଇ କୌଣସି ପ୍ରକାରର ପ୍ରତିକୃଳ ପରିସ୍ଥିତିକୁ ଏଡ଼ାଇବା ପାଇଁ ରିଜର୍ଭ ବ୍ୟାଙ୍କ ଏହାର ମୁଖ୍ୟ ସୁଧହାରଗୁଡ଼ିକୁ ଅପରିବର୍ତ୍ତିତ ରଖିଛି ଅର୍ଥନୀତିକୁ ପୁନର୍ବାର ଅଭିବୂଦ୍ଧି ପଥକୁ ଆଶିବା ଲାଗି ମୁଦ୍ରାସ୍କୀତି ହାରକୁ କିଭଳି କମ୍ ରଖାଯାଇ ପାରିବ ସେଥିପାଇଁ ରିଜର୍ଭ ବ୍ୟାଙ୍କ ସର୍ବଦା ସତର୍କତା ଗ୍ହଣ କରିଆସ୍ତ୍ରି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକବିଂଶ ଶତାବ୍ଦୀକୁ ଜ୍ଞାନର ଯୁଗ ଭାବେ ବର୍ଷ୍ଣନା କରିଛନ୍ତି ଭାରତକୁ ଜ୍ଞାନକ୍ଷେତ୍ରରେ ଏକ ମହାଶକ୍ତିରେ ପରିଣତ କରିବା ପାଇଁ ଶିକ୍ଷାଦାନ ଗବେଷଣା ଓ ନବୀକରଣ ଉପରେ ପଦକ୍ଷେପ ଗ୍ରହଣ କରାଯାଉଛି

ଆମ ସମ୍ଭାଦଦାତା ଜଣାଇଛନ୍ତି ଏକ ନବଭାରତର ଗଠନ କରିବା ହେଉଛି ଏହାର ମୂଳ ଲକ୍ଷ୍ୟ ଯେଉଁଠି ପ୍ରତ୍ୟେକ ଲୋକ ଉତ୍ତମ ମାନର ଶିକ୍ଷା ଗ୍ରହଣ କରିବାର ପର୍ଯ୍ୟାପ୍ତ ସୁଯୋଗ ପାଇପାରିବେ କେନ୍ଦ୍ର ସରକାର ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ପ୍ରଚେଷ୍ଟା କରିଆସ୍ଟୁଛନ୍ତି ସମସ୍ତଙ୍କୁ ଉତ୍ତମ ମାନର ଶିକ୍ଷା ପ୍ରଦାନ ପାଇଁ କିଛିଦିନ ପୂର୍ବେ ନୂଆ ଜାତୀୟ ଶିକ୍ଷାନୀତିର ଶୁଭାରୟ କରାଯାଇଛି ଯାହା ପୁରାତନ ଶିକ୍ଷାନୀତି ସ୍ଥାନରେ ଲାଗୁ ହୋଇଛି ନୂଆ ଶିକ୍ଷାନୀତିରେ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଭିନ୍ନ ପାଠ୍ୟକ୍ରମକୁ ଅଧ୍ୟୟନ କରିବା ପାଇଁ ପ୍ରତିବନ୍ଧକଗୁଡ଼ିକୁ ହଟାଇ ଦିଆଯାଇଛି

ପ୍ରତିଭାଶାଳୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଅନନ୍ୟ ପଦକ୍ଷେପ ସ୍ୱର୍ପ 'ପ୍ରଧାନମନ୍ତ୍ରୀ ନବୀକୃତ ଶିକ୍ଷାଲାଭ କାର୍ଯ୍ୟକ୍ରମ ଧ୍ରବ'ର ଶୁଭାରମ୍ଭ ହୋଇଛି ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀଗୃହରେ ଟିଭି ଚ୍ୟାନେଲ୍ ଲଗାଯିବା ବିଷୟରେ ସରକାର ଘୋଷଣା କରିଛନ୍ତି ଓ ରେଡିଓର ବ୍ୟବହାର ତଥା ଗୋଷୀ ବେତାର କେନ୍ଦ୍ରର ବ୍ୟବହାର ପାଇଁ ଘୋଷଣା କରାଯାଇଛି ଛାତ୍ରଛାତ୍ରୀ ଶିକ୍ଷକ ଓ ଅଭିଭାବକମାନଙ୍କୁ ମାନସିକ ସାମାଜିକ ସହାୟତା ଯୋଗାଇବା ଉଦ୍ଦେଶ୍ୟରେ 'ମନୋଦର୍ପଣ' କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି

ଭାରତ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ନମୁନା ପରୀକ୍ଷା କରି ଆଉ ଏକ ସଫଳତା ହାସଲ କରିଛି

ଆମ ସମ୍ଭାଦଦାତା ଜଣାଇଛନ୍ତି କୋଭିଡ୍ ସଂକ୍ମଣ ଆରମ୍ଭର୍ ଦୈନିକ ଶହେଟିର୍ କମ୍ ନମ୍ରନା ପରୀକ୍ଷା କରାଯାଉଥିଲା

ଏଥିପାଇଁ ବିଭିନ୍ନ ଗବେଷଣା ପ୍ରତିଷ୍ଠାନ ମେଡ଼ିକାଲ କଲେଜ ପରୀକ୍ଷାଗାର ମନ୍ତ୍ରଶାଳୟ ବିମାନ ଚଳାଚଳ ସଂସ୍ଥା ଓ ଡାକ ବିଭାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି କେନ୍ଦ ସରକାର ମଧ୍ୟ ରାଜ୍ୟ ସରକାର ଓ କେନ୍ଦଶାସିତ ଅଞ୍ଚଳଗ୍ରଡ଼ିକ ସହ ମିଶି ନମୁନା ପରୀକ୍ଷା ସଂକ୍ରମିତ ବ୍ୟକ୍ତିମାନଙ୍କର ଚିହ୍ରଟ ଓ ଚିକିହାକ୍ତ ତ୍ୱରାନ୍ୱିତ କରିଚ୍ଛନ୍ତି

ଏଥିସହିତ ପାରମ୍ପରିକ ରୋଗ ନିର୍ ପଣ ପଦ୍ଧତିକୁ ମଧ୍ୟ ପ୍ରୟୋଗ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ଆଇସିଏମ୍ଆର୍ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି

ଆଜି ବଡ଼ିଭୋରୁ ହସ୍କିଟାଲରେ ନିଆଁ ଲାଗିଯାଇଥିଲା

ନିଆଁ ଲିଭାଇବା ପାଇଁ ବହୁ ଦମକଳକୁ ସେଠାକୁ ପଠାଯାଇଥିଲା ଅନେକ ସଂକ୍ରମିତ ବ୍ୟକ୍ତିଙ୍କୁ ପୋଲିସ୍ ଓ ଅଗ୍ରିଶମ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଛନ୍ତି ଅହନ୍ମଦାବାଦ ପୋଲିସ୍ ଶ୍ରେୟ ହସ୍କିଟାଲ୍ ନିର୍ଦ୍ଦେଶକ ଭରତ ମହନ୍ତଙ୍କୁ ଗିରଫ କରିଛି ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ କହିଛନ୍ତି ହସ୍କିଟାଲର ଆଇସିୟୁ ୟୁନିଟ୍ରେ ଏହି ଅଗ୍ନିକାଣ୍ଡ ଘଟିଛି ଅଗ୍ନିକାଣ୍ଡ ବିଦ୍ୟୁତ୍ ସରବରାହ ଜନିତ ତ୍ରଟି ଯୋଗୁଁ ଘଟିଥିବାର ଆଶଙ୍କା କରାଯାଉଛି ଦୁଇଜଣ ବରିଷ୍ଠ ଆଇଏଏସ୍ ଅଫିସରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାର ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅନ୍ୟପକ୍ଷରେ ପୋଲିସ୍ ଓ ଫୋରେନ୍ସିକ୍ ବିଭାଗ କର୍ମଚାରୀମାନେ ଘଟଣା ଉପରେ ତଦନ୍ତ ଆରମ୍ଭ କରିଦେଇଛନ୍ତି ପ୍ରଧାନ ସ୍ୱାସ୍ଥ୍ୟ ସଚିବ ଡକୁର ଜୟନ୍ତୀ ରବି ଓ ଅହମ୍ମଦାବାଦ ପୌର କମିଶନର୍ ମୁକେଶ କୁମାର ଘଟଣାସ୍ଥଳକୁ ଯାଇ ପରିସ୍ଥିତିର ଯାଞ୍ଚ କରିଛନ୍ତି ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଅଗ୍ନିକାଶ୍ଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ପ୍ରତି ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଦୁଃଖଦ ଘଟଣା ଉପରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ଶୋକସନ୍ତପ୍ତ ପରିବାରଗୁଡ଼ିକୁ ସମବେଦନା ଜଣାଇଛନ୍ତି ଓ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଓ ଅହମ୍ମଦାବାଦ ମେୟର ବୈଜଲ ପଟେଲଙ୍କ ସହ କଥାବାର୍ତ୍ତା କରି ପରିସ୍ଥିତି ବିଷୟରେ ପୁଙ୍ଗାନୁପୁଙ୍ଗ ତଥ୍ୟ ସଂଗ୍ରହ କରିଛନ୍ତି